ବିଧାୟକ ରଘୁନାଥ ଗମାଙ୍ଗ ଏହି ସେବା କେନ୍ଦ୍ରକୁ ଉଦ୍ଘାଟିତ କରିଛନ୍ତି

ଉଦ୍ଘାଟନ ଉହବରେ ଜିଲ୍ଲାପାଳ ଉପଜିଲାପାଳଙ୍କ ସମେତ ବରିଷ ଅଧିକାରୀମାନେ ଯୋଗଦେଇଥିଲେ

ତେଣୁ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି ଏ ସମ୍ପର୍କରେ ଅଧିସ୍ଚନା ଜାରୀ କରାଯାଇଛି

ସେହିପରି ଓଡ଼ିଶା ମଦ୍ରାସା ବୋର୍ଡ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ

ପାଣିପାଗ ଉଉର ଥିବାବେଳେ ଆସନ୍ତାକାଲି ଆଉଏକ ଲଘୁଚାପ ଷେତ୍ର ସୃଷ୍ଟି ହେବାର ସ୍ୟାବନା ରହିଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି